ଜଷ୍ଟିସ୍ ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି ଯେଉଁଠି ପ୍ରାଥମିକ ସ୍ତରରେ ମାମଲା ରୁଜୁ ହୋଇନଥିବ ଏକ ଅଦାଲତ ସେ କ୍ଷେତ୍ରରେ ଆଗୁଆ କ୍ରାମିନ ଦେଇପାରିବେ

କଷ୍ଟିସ୍ ରବିନ୍ଦ୍ର ଭଟ୍ଟ ଓ ଖଣ୍ଡପୀଠର ଅନ୍ୟ ସଦସ୍ୟ କହିଛନ୍ତି ପ୍ରତ୍ୟେକ ନାଗରିକ ଆଉ ଜଣେ ନାଗରିକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ ଓ ଭ୍ରାତୂଭାବର ଭାବନା ବଜାୟ ରଖିବା ଆବଶ୍ୟକ ସେ କହିଛନ୍ତି ଅନୁସୂଚିତ କ୍ଷାତି ଉପଜାତି ଆଇନ ଅଧୀନରେ ଯଦି ପ୍ରାଥମିକ ସ୍ତରରେ ମାମଲା ରୁଜୁ ହୋଇନାହିଁ ତେବେ ଏକ ଅଦାଲତ ଏଫ୍ଆଇଆର୍କୁ ରଦ୍ଦ କରିପାରିବେ ସେ କହିଛନ୍ତି ଆଗୁଆ ଜାମିନର ପର୍ଯ୍ୟାପ୍ତ ବ୍ୟବହାର ଦ୍ୱାରା ପାର୍ଲାମେଷ୍ଟର ପ୍ରକୃତ ଉଦ୍ଦେଶ୍ୟର ମଧ୍ୟ ଲଂଘନ ହେବ

ସେ କହିଛନ୍ତି ସରକାର ସୁପ୍ରିମକୋର୍ଟଙ୍କ ରାୟ ଉପରେ ପୁଙ୍ଗାନୁପୁଙ୍ଗ ବିଚାର ଆଲୋଚନା କରୁଛନ୍ତି ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତେ କଂଗ୍ରେସ ନେତୃତ୍ୱରେ ବିରୋଧୀଦଳମାନେ ଏ ପ୍ରସଙ୍ଗ ଉହ୍ଚାପନ କରିଥିଲେ ରାଜ୍ୟସଭା ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦ ପଦୋନ୍ନତିରେ ଅନୁସୂଚିତ ଜାତି ଓ ଉପଜାତିବର୍ଗର କର୍ମଚାରୀମାନଙ୍କୁ ମିଳୁଥିବା ସଂରକ୍ଷଣରୁ ସରକାର ସେମାନଙ୍କୁ ବଞ୍ଚ୍ଚତ କରିବାକୁ ପ୍ରଚେଷ୍ଟା କରୁଥିବାର ଦୋଷାରୋପ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟାନାଇଡୁ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଉପରେ ସଭାରେ କୌଣସି ବିବୃତ୍ତି କିମ୍ବା ଆଲୋଚନାକୁ ଅନୁମତି ଦିଆଯାଇ ପାରିବ ନାହିଁ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ରାୟରେ କହିଥିଲେ ପଦୋନ୍ନତିରେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ଓ ଅନୁସୂଜିତ ଜାତି ଓ ଉପଜାତି ବର୍ଗ୍ର କର୍ମଚାରୀମାନଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବାକୁ କୌଣସି ଅଦାଲତ ଏକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ କଂଗ୍ରେସ ଏସ୍ସି ଏସ୍ଟି ଅନୁସ୍କଚିତ ଓ ଉପଜାତି ବର୍ଗର କର୍ମଚାରୀମାନଙ୍କ ସଂରକ୍ଷଣ ସଂକ୍ରାନ୍ତରେ ସଫପ୍ରତି ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ କଂଗ୍ରେସ ପ୍ରଶ୍ରବାଚୀ ଉତ୍ଥାପନ କରିଛି କଂଗ୍ରେସ କହିଛି ଏହା ଅନୁସ୍କଚିତ ଜାତି ଓ ଉପଜାତି ବର୍ଗର ଅଧିକାରକୁ ଲଂଘନ କରୁଛି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ବିଜେପି ଓ ଆର୍ଏସ୍ଏସ୍ର ନୀତି ସଂରକ୍ଷଣ ବିରୋଧୀ ବୋଲି ଦୋଷାରୋପ କରିଛନ୍ତି ଏସ୍ସି ସାହିନବାଗ ସୁପ୍ରିମକୋର୍ଟ କହିଛନ୍ତି ଦିଲ୍ଲୀର ସାହିନବାଗ ଅଞ୍ଚଳରେ ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଦ୍ୱାରା ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ କିମ୍ବା ସର୍ବସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରାଯାଇ ପାରିବ ନାହିଁ ଜଷ୍ଟିସ୍ ଏସ୍କେ କୌଲ ଓ କେଏମ୍ ଯୋଶେଫ୍ଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଦିଲ୍ଲୀ ସରକାର ଓ ପୁଲିସ୍କୁ ନୋଟିସ୍ ପଠାଇଛନ୍ତି ସେହି ଅଞ୍ଚଳରୁ ବିକ୍ଷୋଭକାରୀମାନଙ୍କୁ ହଟାଇବା ବିଷୟ ଲୋଡ଼ାଯାଇ କିଛି ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି ଖଣ୍ଡପୀଠ କହିଛନ୍ତି ତାହା ଏକ ଆଇନ ଓ ଲୋକମାନେ ତାହା ଉପରେ ସେମାନଙ୍କର ଆପତ୍ତି ଅଭିଯୋଗ ଉତ୍ଥାପନ କରିପାରିବେ କୋର୍ଟ କହିଛନ୍ତି ଲୋକମାନଙ୍କର ବିକ୍ଷୋଭ ପ୍ରଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ଏହା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ରାସ୍ତାକୁ ଅବରୋଧ କରାଯାଇ ପାରିବ ନାହିଁ ଖଣ୍ଡପୀଠ ପୁଣି କହିଛନ୍ତି ସେଭଳି ଏକ ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପାଇଁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପାରିବ ନାହିଁ ସେମାନେ ଯଦି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାହୁଁଚ୍ଚନ୍ତି ତେବେ ଏଥିପାଇଁ ଉଦ୍ଦିଷ୍ଟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ ଖଶ୍ଚପୀଠ ପୁଣି କହିଛନ୍ତି ଅପରପକ୍ଷର ଯୁକ୍ତି ନ ଶୁଣି ଅଦାଲତ ବର୍ତ୍ତମାନ କୌଣସି ରାୟ ଦେଇପାରିବେ ନାହିଁ

ଡବ୍ଲୁଏଚ୍ଓ କରୋନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଚୀନ୍କୁ ସହାୟତା କରିବା ଲାଗି ସେଠାକୁ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ଏକ ଟିମ୍ ପଠାଇଛି

ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧନମ୍ ଘେବ୍ରେୟେସସ୍ କହିଛନ୍ତି ଏହି ଟିମ୍ ଗତକାଲି ଚୀନ୍କୁ ଯାତ୍ରା କରିଛନ୍ତି

ମୋଦୀ ଚୀନ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ସହାୟତା କରିବା ପାଇଁ ଭାରତ ଚୀନକୁ ପ୍ରସ୍ତାବ ଦେଇଛି ସରକାରୀ ସ୍ବତ୍ରରେ କୁହାଯାଇଛି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିକଟକୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମୟରେ ଭାରତ ଚୀନ ପାଖରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି ବୋଲି କହିଛନ୍ତି ଭୂତାଣୁ ସଂକ୍ରମଣ ଯୋଗୁଁ ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦି ଶୋକବାର୍ତ୍ତା ପଠାଇଛନ୍ତି ଚୀନର ହୁବେଇ ପ୍ରଦେଶରୁ ଭାରତୀୟ ନାଗରିକମାନଙ୍କୁ ଖାଲିକରି ଆଣିବାରେ ଚୀନର ସହଯୋଗ ପାଇଁ ଶ୍ରୀ ମୋଦି ଚୀନ୍ ରାଷ୍ଟପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଚୀନରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ସିଙ୍ଗାପୁର ଥାଇଲାଣ୍ଡ ହଂକ ଓ ଚୀନରୁ ଆସୁଥିବା ସମସ୍ତ ବିମାନର ଯାତ୍ରୀମାନଙ୍କର ସାର୍ବଜନୀନ ଯାଞ୍ଚ କରାଯାଉଛି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଏରୋବ୍ରିଜ୍ମାନ ନିର୍ମାଣ କରାଯାଇଛି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସହିତ ଓ ଭୂତାଣୁ ସଂକ୍ରମଣ ରୋକିବାକୁ ଅଗ୍ରାଧିକାର ଦିଆଯାଉଛି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାରମାନେ ସେମାନଙ୍କ ଡାକ୍ତରୀ ଦଳଗୁଡ଼ିକୁ ପ୍ରସ୍ତୁତ କରି ରଖିଛନ୍ତି

ଅର୍ଦ୍ଧସାମରିକ ବାହିନୀ ସହ ଦିଲ୍ଲୀ ପୁଲିସ୍ ମତଦାନ କେନ୍ଦ୍ରଗୁଡ଼ିକରେ ଇଭିଏମ୍ଗୁଡ଼ିକୁ ବହୁସ୍ତରୀୟ ସୁରକ୍ଷା ଯୋଗାଇ ଦେଉଛନ୍ତି ଗତ ଶନିବାର ଦିନ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟ ଦ୍ୱାରା ଆୟୋଜିତ ଏହି ଦିବସର ଉଦ୍ଦେଶ୍ୟ ହେଉଛି ଶିଶ୍ର ଓ କିଶୋରମାନଙ୍କ ଶରୀରରୁ କୃମିନାଶ କରିବା ୟୁଏସ୍ ଇଣ୍ଡିଆ ଟ୍ରେଡ୍ ୱାଶିଂଟନ୍ସ୍ଥିତ ଭାରତ ଆମେରିକା ଭାଗିଦାରୀ ସଂପର୍କ ଫୋରମ୍ କହିଛି ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପକ୍ଷିୟ ବାଣିଜ୍ୟ ଏଇ କିଛିଦିନ ମଧ୍ୟରେ ତ୍ୱରାନ୍ଧିତ ହୋଇଛି ଓ ଏହା ୱାଶିଂଟନ୍ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ଭାରତ ଦ୍ୱାରା ଆମେରିକାରୁ ଶକ୍ତି ଆମଦାନୀ ଯୋଗୁଁ ଦ୍ୱିପକ୍ଷିୟ ବାଶିଜ୍ୟରେ ଏହି ଅଭିବୃଦ୍ଧି ଘଟିଛି ଏହା ଭାରତ ପାଇଁ ଉଦ୍ଦିଷ୍ଟ ଏକ ପ୍ରମୁଖ ଆମେରିକୀୟ ବାଶିଙ୍କ୍ୟ ଓ ଭାଗିଦାରୀ ସଂପର୍କ ଫୋରମ

ଓସ୍କାର ଆଓ୍ବାର୍ଡସ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବୋଙ୍ଗ୍ କୁଁ ହୋ ତାଙ୍କର ହାସ୍ୟରସାତ୍ମକ ଚଳଚ୍ଚିତ୍ର 'ପାରାସାଇଟ୍' ପାଇଁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ପୁରସ୍କାର ବିଜୟୀ ହୋଇ ପ୍ରଥମ ଏସୀୟ ଓ ଦକ୍ଷିଣ କୋରିୟ ଚଳଚ୍ଚିତ୍ର ନିର୍ମାତା ହେବାର ଗୌରବ ଅର୍ଜନ କରିବା ସହ ଇତିହାସ ରଚିଛନ୍ତି

ହଲିଉଡ୍ ଅଭିନେତା ଜୋଆକିନ୍ ଫୋନିକ୍ମ 'ଜୋକର' ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପୁରସ୍କାର ଲାଭ କରିଛନ୍ତି ରିନି ଜେଲ୍ୱେଗର୍ 'ଜୁଡ଼ି' ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ଲାଭ କରିଛନ୍ତି ଏହି ଚଳଚ୍ଚିତ୍ର ବିଗତ ଦିନର ଅଭିନେତ୍ରୀ ତଥା ଗାୟିକା ଜୁଡ଼ି ଗାର୍ଲାଶ୍ଡଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିଲା